ସେଗୁଡ଼ିକ ହେଲା ପରୀକ୍ଷା ଠାବ କରିବା ଚିକିତ୍ସା ସଙ୍ଗରୋଧ ଓ ଟିକାକରଣ

ପିଏମ୍ ମିନିଷ୍ଟର୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ସରକାରୀ କଳ ଏକାଠି ହୋଇ ତ୍ୱରିତ ଭାବେ କାର୍ଯ୍ୟ କରୁଛନ୍ତି ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହ ସମ୍ପର୍କରେ ରହିବା ପାଇଁ ସେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ସ୍ତରରେ ସମସ୍ୟା ଗୁଡ଼ିକୁ ଚିହ୍ନଟ କରାଯାଇ ତୁରନ୍ତ ସମାଧାନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ଦେଶରେ ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି

କେନ୍ଦ୍ର ଓ ରାଜ୍ୟ ସରକାରମାନେ ସାମୁହିକ ଭାବେ କରୋନାର ମୁକାବିଲା କରିବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀବୃନ୍ଦ ମତବ୍ୟକ୍ତ କରିଛନ୍ତି

ହସ୍କିଟାଲ୍ ଗୁଡିକରେ ଶଯ୍ୟା ବୃଦ୍ଧି ପିଏସ୍ଏ ଅକ୍ସିକେନ୍ ସୁବିଧା ଅକ୍ଟିଜେନ୍ ଉତ୍ପାଦନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅସୁବିଧା ଗୁଡ଼ିକୁ ଦୂର କରିବା ଅକ୍ଟିଜେନ୍ ପରିବହନ ଓ ମହକ୍ତୁଦ ଲାଗି ପଦକ୍ଷେପ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି

ହରିଆଣା ଓ ତେଲଙ୍ଗାନା ଖୁବ୍ ଶୀଘ୍ର ଅମ୍ଳଜାନ ପାଇବେ ବୋଲି ରେଳ ମନ୍ତ୍ରଶାଳୟ ପକ୍ଷରୁ ସ୍ୱଚନା ଦିଆଯାଇଛି ଭାରତୀୟ ରେଳବାଇ ପକ୍ଷରୁ ଅକ୍ପିଜେନ୍ ଏକ୍ସପ୍ରେସ୍ ଯାତ୍ରା ଜାରି ରହିଛି ଏବଂ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରାଯାଉଛି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କ୍ରମେ ଅଧିକ ଅକ୍ନିଜେନ୍ ଏକ୍ସପ୍ରେସ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି

ନିରାପଦ ଓ ଠିକଣା ସମୟରେ ହରିଆଶାର ଲୋକମାନଙ୍କୁ ଅମ୍ଳଜାନ ଯୋଗାଇ ଦିଆଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି ଉତ୍ତରପ୍ରଦେଶକୁ ବୋକାରୋରୁ ସପ୍ତମ ଅକ୍ସିଜେନ୍ ଏକ୍ସପ୍ରେସ୍ ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ କୋଭିଡ୍ ପରାମର୍ଶ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟାଙ୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ସାମାନ୍ୟ ଲକ୍ଷଣ କ୍ଷେତ୍ରରେ ଘରେ ରହି ଚିକିତ୍ସା କରିବା ଲାଗି ପରାମର୍ଶ ଦିଆଯାଇଛି ସାମାନ୍ୟ ଲକ୍ଷଣ ଦେଖାଦେଲେ ଭୟଭୀତ ନ ହେବା ପାଇଁ କୁହାଯାଇଛି ଏବଂ ଘରେ ରହି ସ୍ୱଯତ୍ନ ପଦକ୍ଷେପ ନେବାକୁ କୁହାଯାଇଛି ପ୍ରଥମ ଲକ୍ଷଣ ଦେଖିଲା ମାତ୍ରେ ତୁରନ୍ତ ନିଜକୁ ସଙ୍ଗରୋଧ କରିବା ପାଇଁ କୁହାଯାଇଛି ଏବଂ ପ୍ରଚୁର ମାତ୍ରାରେ ପାଣି ପିଇବା ସଙ୍ଗେ ସଙ୍ଗେ ରୋଗୀର ରକ୍ତ ଅମ୍ଳଜାନ ସ୍ତର ଓ ତାପମାତ୍ରା ନିୟମିତ ମାପି ତଦାରଖ କରିବାକୁ କୁହାଯାଇଛି

କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ତୁରନ୍ତ କୋଭିଡ୍ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି ଭ୍ୟାକ୍ସିନ୍ ଡ୍ରୋନ୍ କୋଭିଡ୍ ଟିକା ପରୀକ୍ଷା ମୂଳକ ଭାବେ ଡ୍ରୋନ୍ ଦ୍ୱାରା ପଠାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତେଲଙ୍ଗାନା ସରକାରଙ୍କୁ ଅନୁମତି ଦେଇଛି ଏହି ଅନୁମତି ବର୍ଷକ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଆଯାଇଛି ପୂର୍ବରୁ ଭାରତୀୟ ଭେଷଜ ଗବେଷଣା ପରିଷଦକୁ କୋଭିଡ୍ ଟିକା ଡ୍ରୋନ୍ ଦ୍ୱାରା ଯୋଗାଇ ଦେବା ଲାଗି ଅନୁମତି ଦିଆଯାଇଥିଲା ଲୋକମାନଙ୍କ ଘର ପାଖରେ ପ୍ରାଥମିକ ଚିକିତ୍ସା ସୁଯୋଗ ଯୋଗାଇ ଦେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଓ ଶୀଘ୍ର ଟିକା ଯୋଗାଇ ଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ଜଳଶକ୍ତି ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଆନ୍ଧ୍ରପ୍ରଦେଶ ଆଜି ଜଳକୀବନ ମିଶନ୍ ବାର୍ଷିକ କାର୍ଯ୍ୟାନୁଷ୍ଠାନ ଯୋଜନାକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉପସ୍ଥାପନ କରିଛି

ଜାନ୍ଷୁ କାଶ୍ମୀର ସରକାରଙ୍କ ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି ରାଜ୍ୟକୁ କୋଭିଡ୍ ଟିକା ଆସିସାରିଲା ପରେ ଏହି ଟିକାକରଣ ଆରମ୍ଭ ହେବ କେଉଁ ଦିନଠୁ ଟିକା ଦିଆଯିବା ଆରମ୍ଭ ହେବ ସେ ବିଷୟରେ ସରକାର ଘୋଷଣା କରିବେ ବୋଲି ଲୋକମାନଙ୍କୁ ଜଣାଇ ଦିଆଯାଇଛି କିନ୍ତୁ କୋଇ ୱିନ୍ ପୋର୍ଟାଲ୍ରେ ପଞ୍ଜିକରଣ ଜାରି ରହିବ

ଶ୍ରୀ ବାଇଜାଲଙ୍କୁ ସାମାନ୍ୟ ଲକ୍ଷଣ ଦେଖା ଦେବାରୁ ସେ ନିଜକୁ ସଙ୍ଗରୋଧ କରି ରଖିଥିଲେ ସେ କହିଛନ୍ତି ତାଙ୍କ ସହ ସଂସ୍କର୍ଶରେ ଆସିଥିବା ସମସ୍ତେ କରୋନା ପରୀକ୍ଷା କରିନିଅନ୍ତୁ ଘରେ ରହି ସେ ଦିଲ୍ଲୀ ପରିସ୍ଥିତି ତଦାରଖ କରିବେ ଓ କାମ କରିବେ ବୋଲି କହିଚ୍ଛନ୍ତି କୋବିନ୍ଦ ରୋହିତ ଲୋକପ୍ରିୟ ସମ୍ଭାଦ ପାଠକ ତଥା ବରିଷ୍ଣ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୟୁଖ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକତା ଜଗତରେ ଏକ ବଡ଼ ଧରଣର ଶୂନ୍ୟସ୍ଥାନ ସୃଷ୍ଟି କରିଛି ରାଷ୍ଟପତି ତାଙ୍କର ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନ ଜଣାଇଛନ୍ତି ପିଏମ୍ ରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଭିଜନ୍ ସାମ୍ବାଦିକ ଓ ସମ୍ବାଦ ପାଠକ ରୋହିତ ସର୍ଦ୍ଦନାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି

ସୋରାବଜୀ ସ୍କଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୁନାମଧନ୍ୟ ଆଇନ୍ଜୀବୀ ସୋଲି ସୋରାବଜୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ମଷ୍ଟ ଆନାଉନ୍ସ ମେଣ୍ଟ ଆକାଶବାଣୀର ସମାଚାର ବିଭାଗ ପକ୍ଷରୁ ଦ୍ୱିଭାଷୀକ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତୀୟ ଏକ ସ୍ୱତନ୍ତ୍ର ଆଲୋଚନା ପ୍ରସାରଣ କରାଯିବ ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ଫାଉଣ୍ଡେସନ୍ର ସଭାପତି ଡକୁର କେ ଶ୍ରୀନାଥ ରେଡ଼ୁୀ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ